ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଶାନ୍ତି ବକାୟ ରଖିବାପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି

ଇଣ୍ଡିଆ ଚୀନ୍ ଭାରତ ଓ ଚୀନ୍ର ସ୍ୱତନ୍ତ୍ର ପ୍ରତିନିଧିମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ଯୋଗଦେଇ ଭାରତ ଚୀନ ଘନିଷ୍ଠ ବିକାଶମୂଳକ ଭାଗିଦାରୀକୁ ଆଗେଇ ନେବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରି ଗଠନମୂଳକ ଆଲୋଚନା କରିଛନ୍ତି କାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଚୀନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଷ୍ଟେଟ୍ କାଉନ୍ସିଲର୍ ୱାଙ୍ଗ୍ ୟି ଚୀନ୍ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀରେ କୁହାଯାଇଛି ଭାରତ ଚୀନ୍ ସମ୍ପର୍କ ପରିପ୍ରେକ୍ଷୀରେ ସୀମା ପ୍ରସଙ୍ଗ ଉପରେ ଉଭୟ ରାଷ୍ଟ୍ର ନିଜ ନିଜର ଆଭିମୁଖ୍ୟ ବୈଠକରେ ଉପସ୍ଥାପନ କରିଛନ୍ତି ଭାରତ ଚୀନ୍ ସୀମା ପ୍ରସଙ୍ଗ ଉପରେ ଉଭୟ ପକ୍ଷ ପାଇଁ ଗ୍ରହଣୀୟ ସମାଧାନ ଖୋଳି ବାହାର କରିବା ଦିଗରେ ପ୍ରୟାସକୁ ଆହୁରି କୋର୍ଦାର୍ କରିବାପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି ସୀମା ବିବାଦର ତ୍ୱରିତ ସମାଧାନ ଉଭୟ ଦେଶର ମୌଳିକ ସ୍ୱାର୍ଥ ପାଇଁ ଆବଶ୍ୟକ ବୋଲି ଦୁଇ ଦେଶ ଏକମତ ହୋଇଛନ୍ତି ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ମଜବୁତ୍ କରିବା ଦିଗରେ ପାରସ୍କରିକ ବିଶ୍ୱାସ ବୃଦ୍ଧି କରାଇବା ଉଭୟ ଦେଶର ଲକ୍ଷ୍ୟ ଏବଂ ଏହାକୁ ଦୃଷ୍ଟିରେ ରଖି ଦୁଇ ଦେଶ ପରସ୍କରର ସମ୍ଭେଦନଶୀଳ ପ୍ରସଙ୍ଗକୁ ସମ୍ମାନ ଜଣାଇବାଦ୍ୱାରା ହି ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବକାୟ ରହିପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି ଉଭୟ ଦେଶର ସୀମାରେ ମ୍ରତୟନ ଥିବା ସ୍ୱରକ୍ଷା ବଳ ମଧ୍ୟରେ ଯୋଗାଯୋଗ ଓ ମତ ବିନିମୟକୁ ଆହୁରି ତ୍ୱରାନ୍ୱିତ କରି ସୀମା ପରିଚାଳନାକୁ ଅଧିକ ଫଳପ୍ରଦ କରିବା ଉପରେ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ଭାରତ ଚୀନ ସମ୍ପର୍କରେ ଏକ ସନ୍ତ୍ରଳିତ ବିକାଶଦ୍ୱାରା ଏହି ଅଞ୍ଚଳ ତଥା ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପଥ ଉନୁକ୍ତ ହୋଇପାରିବ ବୋଲି ଉଭୟ ପକ୍ଷର ପ୍ରତିନିଧ୍ୟମାନେ ମତ ଦେଇଛନ୍ତି

ଏମ୍ଇଏ ମାଲେସିଆ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର୍ ମହମ୍ମଦ୍ଙ୍କ ମନ୍ତବ୍ୟ ଉପରେ ଭାରତ ତୀବ୍ର ପ୍ରତିବାଦ ଜଣାଇଛି ସରକାରୀ ସୂତ୍ରରୁ କଣାପଡ଼ିଛି କୋଆଲାଲମ୍ପୁରଠାରେ ମାଲେସୀୟ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ଭାରତରେ ଥିବା ସେ ଦେଶର କ୍ରଟନୀତିଜ୍ଞଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକ୍ତ ଡକାଯାଇ ଏହି ପ୍ରତିବାଦ ଜଣାଇ ଦିଆଯାଇଛି ଏଭଳି ମନ୍ତବ୍ୟ ପରସ୍କରର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ହସ୍ତକ୍ଷେପ ନ କରିବାର ଯେଉଁ କୂଟନୈତିକ ପରମ୍ପରା ରହିଛି ତାହାର ଉଲ୍କଙ୍ଘନ କରୁଛି ଏବଂ ଏହିଭଳି ମନ୍ତବ୍ୟ ଭିତ୍ତିହୀନ ତଥା ଦାୟିତ୍ୱହୀନ ବୋଲି ଭାରତ ପକ୍ଷରୁ ଅବଗତ କରାଇ ଦିଆଯାଇଛି ନାଗରିକତା ସଂଶୋଧନ ଆଇନ ଉପରେ ମାଲେସିଆ ପ୍ରଧାନମନ୍ତ୍ରୀ ଗତକାଲି ଦେଇଥିବା ମନ୍ତବ୍ୟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭିଭିହୀନ ବୋଲି ବର୍ଷନା କରିଛି ଏହି ଆଇନ କୌଣସିମତେ ଭାରତୀୟ ନାଗରିକତ୍ୱ ମାନ୍ୟତା ଉପରେ ପ୍ରଭାବ ପକାଉ ନାହିଁ ଏବଂ କୌଣସି ଭାରତୀୟକୁ ଧର୍ମ କିମ୍ବା ଆସ୍ଥା ଆଧାରରେ ନାଗରିକତାରୁ ବଞ୍ଚତ କରୁ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷର୍ତ୍ର ସ୍ୱଷ୍ଟ କରାଯାଇଛି ୟୁପି ସିଏଏ ପ୍ରୋଟେଷ୍ଟ ଉତ୍ତର ପ୍ରଦେଶର ବିଭିନ୍ନ ସମ୍ପେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ୍ ମୁତୟନ କରାଯିବା ସହିତ ସମଗ୍ର ରାଜ୍ୟରେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତି କୌଣସି ନିରୀହ ଲୋକକୁ ନିର୍ଯାତିତ କରାଯିବ ନାହିଁ ଏବଂ ଦୋଷୀମାନଙ୍କୁ ବରଦାସ୍ତ କରାଯିବ ନାହିଁ ସେ କହିଛନ୍ତି ପୁଲିସ୍ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାରେ ଲାଗିଛି ଏବଂ ସେମାନଙ୍କୁ ଯଥାର୍ଥଭାବେ ଶାସ୍ତି ଦିଆଯିବ କ୍ଷତିଗ୍ରସ୍ତ ସରକାରୀ ସମ୍ପତ୍ତିର ଭରଣା ଅଭିଯୁକ୍ତଙ୍କ ସମ୍ପତ୍ତିରୁ କରାଯିବ ବୋଲି ସେ କହିଛନ୍ତି ରାମପୁର ସମେତ ରାଜ୍ୟର ଅନେକ ସ୍ଥାନରେ ଆଜି ମଧ୍ୟ ହିଂସାତ୍ଶକ ବିକ୍ଷୋଭ ଦେଖିବାକୁ ମିଳିଛି କାନପୁରରେ ଆଜି ଅପରାହୁରେ ଗୋଟିଏ ପୁଲିସ୍ ଫାଣ୍ଡିକୁ ପୋଡ଼ି ଦିଆଯାଇଛି ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜ୍ୟର ଅନେକ କିଲ୍ଲାରେ ଦେଖାଦେଇଥିବା ହିଂସାତ୍କକ ପ୍ରତିବାଦ ପୂଷ୍ପଭୂମିରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଶାନ୍ତିଶୃଙ୍ଖଳା ବଜାୟ ରଖିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟପାଳ କହିଛନ୍ତି ସରକାରୀ ସମ୍ପତ୍ତିର କ୍ଷତି ଗଣ୍ଡଗୋଳ ଓ ପୋଡ଼ାଜଳା ଯୋଗୁଁ ରାଜ୍ୟରେ ଆଇନଶ୍ଚଙ୍ଖଳା ପରିସ୍ଥିତିରେ ଅବନତି ଘଟିଛି ଶ୍ରୀମତୀ ପଟେଲ୍ କହିଛନ୍ତି ନାଗରିକତା ସଂଶୋଧନ ଆଇନରେ କୌଣସି ଜନସାଧାରଣଙ୍କ ସ୍ୱାର୍ଥହାନୀ କରିବା ଭଳି କିଛି ବି ବ୍ୟବସ୍ଥା ନାହିଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଶାନ୍ତି ବଜାୟ ରଖିବାପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି

ଦିଲ୍ଲୀ ପୁଲିସ୍ର କହିବା ଅନୁଯାୟୀ ସେମାନଙ୍କ ବିରୋଧରେ ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟରେ ବାଧା ପହଞ୍ଚାଇବା ଓ ଗଣ୍ଡଗୋଳ ସୃଷ୍ଟି କରିବା ଆଦି ଅଭିଯୋଗ କରାଯାଇଛି ଦରିଆଗଞ୍ ଇଲାକାରେ ରଖାଯାଇଥିବା ଏକ ଘରୋଇ କାର୍କୁ ବିକ୍ଷୋଭକାରୀମାନେ ପୋଡ଼ି ଦେଇଥିଲେ ବିକ୍ଷୋଭକାରୀଙ୍କ ପଥରମାଡ଼ରେ ବରିଷ୍ଣ ଅଧିକାରୀଙ୍କ ସମେତ ଅନେକ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ଇତିମଧ୍ୟରେ ଆକ୍ଟି ସକାଳୁ ଦିଲ୍ଲୀ ମେଟ୍ରୋର ସମସ୍ତ ଷ୍ଟେସନ୍ରେ ସ୍ୱାଭାବିକ ଯାତ୍ରୀସେବା ଆରମ୍ଭ ହୋଇଯାଇଛି ସବୁ ଷ୍ଟେସନ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରଗୁଡ଼ିକ ଖୋଲା ରହିଛି

ଏହି ଅଭିଯୁକ୍ତମାନଙ୍କର ମରଶରୀରକୁ ଏବେ ହାଇଦ୍ରାବାଦସ୍ଥିତ ଗାନ୍ଧି ହସ୍କିଟାଲ୍ର ଶବାଗାରରେ ସୁରକ୍ଷିତ ରଖାଯାଇଛି ପୁନଃ ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବାପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ମୁଖ୍ୟ ବିଚାରପତି ଆର୍ଏସ୍ ଚୌହାନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଘଟଣାରେ ପୁଲିସ୍ ସ୍କୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରିଛନ୍ତି କି ନାହିଁ ତାହା ଜାଣିବାକୁ ଚାହିଁଥିଲେ ଏ ସମ୍ପର୍କରେ ରାଜ୍ୟ ସରକାର ପ୍ରମାଣ ଦାଖଲ କରିବାପାଇଁ ମଧ୍ୟ କୋର୍ଟ କହିଛନ୍ତି

ପିଏମ୍ ୟୁରୋପିଆନ୍ କାଉନ୍ସିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଭାବେ ଚାର୍ଲସ ମାଇକେଲ୍ ଦାୟିତ୍ୱ ଗ୍ରହଣ କରିଥିବାରୁ ଆଜି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସଫଳତାର ସହ ସେ ତାଙ୍କ କାର୍ଯ୍ୟକାଳ ସମ୍ପନ୍ନ କରିବେ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି ଶ୍ରୀ ମାଇକେଲ୍ଙ୍କ ନେତୃତ୍ୱରେ ଭାରତ ୟୁରୋପୀୟ ୟୁନିୟନ୍ ମଧ୍ୟରେ ଭାଗିଦାରୀ ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ମୋଦି ଆସ୍ଥା ପ୍ରକଟ କରିଛନ୍ତି

ମୁଖ୍ୟମନ୍ତ୍ରୀ ଆଜି ନାଗପ୍ରରଠାରେ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନର ଶେଷ ଦିବସରେ ଏହି 'ମହାତ୍ମା ଫ୍ରଲେ ଶେତକରୀ କର୍କ ମୁକ୍ତି ଯୋଜନା' ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ଶବୀସ ଏଥିନେଇ ଗୃହରେ ଧାରଣା ଦେବା ସହ କୁଷିରଣ ଛାନର କକିଣସି ବିଶେଷତା ନାହିଁ ବୋଲି କହିଛନ୍ତି କାରଣ ଚାଷୀମାନେ ମୁଖ୍ୟତଃ ଚଳିତବର୍ଷ ଅକ୍ଟୋବର ମାସରେ ଅଦିନିଆ ବୃଷ୍ଟପାତ ଯୋଗୁଁ ବହୁ କ୍ଷତି ସହିଛନ୍ତି ସରକାର ମୋଟାମୋଟି କ୍ଷତିଗ୍ରସ୍ତ ଚାଷୀମାନଙ୍କପାଇଁ ଋଣଛାଡ଼ ଉପରେ କହି ନ ଥିବାରୁ ଶ୍ରୀ ଫଡ଼ଶବୀସ ଏହାର ସମାଲୋଚନା କରିଛନ୍ତି

ଇରାନ୍ର ବୈଦେଶିକ ମନ୍ତ୍ରୀ ଏହି ମିଳିତ ଆୟୋଗ ବୈଠକରେ ସହ ଅଧ୍ୟକ୍ଷତା କରିବେ ଏହି ଗସ୍ତକାଳରେ ଡକୁର ଜୟଶଙ୍କର ଇରାନ୍ ରାଷ୍ଟ୍ରପତି ହାସନ୍ ରୋହାନୀଙ୍କ ସହ ସାକ୍ଷାତ୍ ଆଲୋଚନା କରିବାର ସମ୍ଭାବନା ରହିଛି

ସେହି ଗସ୍ତକାଳରେ ସେ ଓମାନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୁସୁଫ୍ ବିନ୍ ଅଲ୍ୱାଙ୍କୁ ସାକ୍ଷାତ୍ କରିବେ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଷୟ ଉପରେ ଅନ୍ୟ ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସ୍ତୀ ରହିଛି ସିକ୍ଫାୟାର ଭାଓଲେସନ୍ ଜନ୍ମୁ ଡିଭିଜନ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ରାଜୌରୀ ଜିଲ୍ଲାରେ ପାକିସ୍ତାନ ସେନା ଆଜି ଅସ୍ତ୍ରବିରତି ଉଲୁ୍ଘନ କରି ଭାରତୀୟ ସେନା ଶିବିର ଓ ଜନବସତି ଅଞ୍ଚଳ ଉପରକୁ ଆଖିବୁଜା ଗୁଳିଚାଳନା କରିଛି

ଭାରତୀୟ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ